ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡ଼ିଓ କନଫରେନ୍ନିଂ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ସମ୍ୟନ୍ଧୀୟ ଉପାୟଗୁଡ଼ିକ ସଂକ୍ରାନ୍ତରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଶାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଛନ୍ତି ମିଥ୍ୟା ଖବର ପ୍ରଚାରକୁ ରୋକିବା ଦିଗରେ ଫଳପ୍ରଦ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖିଛି

ପିଏମ୍ ଇକ୍ଝରଆକସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡ଼ିଓ କନଫରେନ୍ନିଂ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ସମ୍ଭନ୍ଧୀୟ ଉପାୟଗୁଡ଼ିକ ସଂକ୍ରାନ୍ତରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ଦେଶର ପ୍ରମୁଖ ଅମଲାତନ୍ତ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ଏଥରକୁ ମିଶାଇ ଦ୍ୱିତୀୟବାର ଲାଗି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ଭୂତାଣୁ ସଂକ୍ରାନ୍ତରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି

ପ୍ରେଜ୍ ଭିଡ଼ିଓ କନଫରେନ୍ନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ଆସନ୍ତାକାଲି ରାଷ୍ଟ୍ରପତି ଭବନରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ରାଜ୍ୟପାଳ ଉପରାଜ୍ୟପାଳ ଓ ପ୍ରଶାସକମାନଙ୍କ ସହ ଏକ ବୈଠକରେ ଯୋଗ ଦେବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସଂକଟର ପରିଚାଳନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଉଦ୍ୟମକୁ ତ୍ୱରାନ୍ୱିତ କରିବା ଲାଗି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସକମାନଙ୍କ ସହ ଏହି ବୈଠକ ଡକାଇଛନ୍ତି ଏହା ଏ ଧରଣର ଦ୍ୱିତୀୟ ବୈଠକ ହେବ

ଆସନ୍ତାକାଲି ହେବାକୁ ଥିବା ବୈଠକରେ ଅବଶିଷ୍ଟ ରାଜ୍ୟଗୁଡ଼ିକର ରାଜ୍ୟପାଳ ଉପରାଜ୍ୟପାଳ ଓ ପ୍ରଶାସକମାନେ ସେମାନଙ୍କର ଅଭିଜ୍ଞତା ବିଷୟରେ ଜଣାଇବେ ରାଜ୍ୟଗୁଡ଼ିକରେ କୋଭିଡ୍ ନାଇଷ୍ଟିନ୍ର ସ୍ଥିତାବସ୍ଥା ସହଜରେ ସଂକ୍ରମିତ ହେଉଥିବା ଲୋକମାନଙ୍କ କ୍ଷେତ୍ରରେ ରେଡ୍କ୍ରସର ଭୂମିକା ଓ ସମାଜସେବୀ ସ୍ୱଚ୍ଛାସେବୀ ସଂଗଠନ ଓ ବେସରକାରୀ କ୍ଷେତ୍ର ପ୍ରଭୂତିର ଭୂମିକା ବୈଠକର କାର୍ଯ୍ୟସ୍ଟଚୀରେ ମୁଖ୍ୟ ବିଷୟ ରହିବ ସେଣ୍ଟର ଷ୍ଟେଟସ୍ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନ୍ତରୋଧ କରିଛନ୍ତି ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସକମାନଙ୍କ ପାଖକୁ ଚିଠି ଲେଖି ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ ଯେତିକି ସଂଖ୍ୟକ ଲୋକଙ୍କୁ ବାହାରକୁ ବାହାରିବା ପାଇଁ ଅନୁମତି ଦିଆଯିବାକୁ ନିୟମ ପ୍ରଣୟନ କରାଯାଇଛି ତାହାଠାରୁ ଅଧିକ ଲୋକଙ୍କୁ ବାହାରକୁ ଯିବାକୁ ଦିଆଯାଉଥିବାର ଦେଖିବାକୁ ମିଳୁଛି ସେ କହିଛନ୍ତି ଏହାଦ୍ୱାରା ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କ ଟକଶାର ଲଙ୍ଘନ କରାଯାଉଛି ଏଭଳି ହେଲେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହି କୋଭିଡ୍ ନାଇଷ୍ଟିନ୍ ବ୍ୟାପିବାକ୍ତ ରୋକିବା ଲକ୍ଷ୍ୟ ହାସଲରେ ଆମେ କେବେ ସଫଳ ହୋଇପାରିବା ନାହିଁ

ସେହି ଆପ୍ ଏକ ଇମେଲ୍ କିମ୍ବା ଏସ୍ଏମ୍ଏସ୍ ପଠାଇ ସେହି ସଂକ୍ରମିତ ବ୍ୟକ୍ତିଙ୍କ ବିଷୟରେ ସ୍ତଚନା ଦେବ ଯେଉଁ ସଂକ୍ରମିତ ବ୍ୟକ୍ତିମାନଙ୍କୁ ପୂଥକ କରି ରଖାଯାଇଛି ସେମାନେ ଯଦି ସେଠାର୍ ବାହାରକ୍ ଯାଇଥାନ୍ତି ତେବେ ଏହି ଆପ୍ ସେମାନଙ୍କ ସମ୍ଭନ୍ଧରେ ସ୍ଚଚନା ଦେବ ଇଲେକ୍ରୋନିକ୍କ ଓ ତଥ୍ୟ ବୈଷୟିକଜ୍ଞାନ ମନ୍ତ୍ରଣାଳୟ କୋଭିଡ୍ କ୍ୱାରାନଣ୍ଟାଇନ୍ ଆଲର୍ଟ୍ ସିଷ୍ଟମ୍ର ଉପଯୋଗ କରିବାକୁ ରାଜ୍ୟଗୁଡ଼ିକୁ ଉସାହିତ କରିଛି ସେହିଭଳି ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ଷ୍ଟାଶ୍ଡାର୍ଡ ଅପରେଟିଂ ପ୍ରୋସିଜିଓର' ଟେଲିକମ୍ ନେଟ୍ୱର୍କ ଡାଟା ବିଭାଗ ଦ୍ୱାରା ସ୍ଥାପନ କରାଯାଇଛି ଆନ୍ଧ୍ରପ୍ରଦେଶ ତେଲଙ୍ଗାନା ହରିଆଣା ଓ ବିହାରର ବିଭିନ୍ନ ସଂସ୍ଥାଗୁଡ଼ିକ ପକ୍ଷରୁ ଏଥିପାଇଁ ବହୁ ସଂଖ୍ୟାରେ ଅନୁରୋଧମାନ ଆସି ପହଞ୍ଚିଛି ଏହି ବ୍ୟବସ୍ଥା ଦ୍ୱାରା ପୂଥକ ହୋଇ ରହିଥିବା ଜଣେ ବ୍ୟକ୍ତିଙ୍କ ସମ୍ଭନ୍ଧରେ ସମସ୍ତ ତଥ୍ୟ ସହଜରେ ଉପଲହ୍ଧ ହେବ ଫଳରେ ଯଦି କୌଣସି ବ୍ୟକ୍ତି ବାହାରକ୍ ଯାଇଥାନ୍ତି ତେବେ ତାଙ୍କ ସମ୍ଭନ୍ଧୀୟ ସମସ୍ତ ସ୍ଚଚନା ସଂଗ୍ରହ କରାଯାଇ ପାରିବ ଗଭ୍ ଫେକ୍ ନ୍ୟୁକ୍ ମିଥ୍ୟା ଖବର ପ୍ରଚାରକ୍ ରୋକିବା ଦିଗରେ ଫଳପ୍ରଦ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖିଛି ସତ୍ୟାସତ୍ୟ ନିଶ୍ଚିତ ହୋଇନଥିବା ଖବର ଓ ତଥ୍ୟଗୁଡ଼ିକର ଯାଞ୍ଚ ପାଇଁ କେନ୍ଦ୍ର ସରକାର ଲୋକମାନଙ୍କ ଲାଗି ଏକ ୱେବ୍ ପୋର୍ଟାଲ୍ ସ୍ଥାପନ କର୍ରଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକ ମଧ୍ୟ ସମାନଧରଣର ଓ୍ବେବ୍ ପୋର୍ଟାଲ୍ ସ୍ଥାପନ କରିବାକୃ କେନ୍ଦ୍ର ସରକାର ଅନ୍ତରୋଧ କରିଛନ୍ତି ଏକ ରିଟ୍ ପିଟିସନ୍ର ଶୁଣାଣି କରି ସୁପ୍ରିମ୍କୋର୍ଟ ମିଥ୍ୟା ଖବର ପ୍ରଚାର ମାଧ୍ୟମରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରାଯିବା ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲେ ଏଭଳି ମିଥ୍ୟା ଖବର ପ୍ରଚାର ଯୋଗୁଁ ବହୁ ସଂଖ୍ୟାରେ ସ୍ଥାନାନ୍ତରିତ ଶ୍ରମିକମାନେ ସେମାନଙ୍କର ନିଜ ନିଜର ଘରକ୍ ଫେରିବାରେ ଲାଗିଛନ୍ତି କୋର୍ଟ କହିଥିଲେ ଏହା ଦ୍ୱାରା ସେହି ଲୋକମାନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି ସୁପ୍ରିମ୍କୋର୍ଟ ପୁଣି କହିଛନ୍ତି ସେହିଭଳି ସ୍ଥାନାନ୍ତରିତ ଶ୍ରମିକମାନଙ୍କୁ ଖାଦ୍ୟ ଔଷଧପତ୍ର ଏବଂ ମୌଳିକ ସୁବିଧା ଯୋଗାଇବା ଅତ୍ୟନ୍ତ ଜରୁରି ସେହିଭଳି ଶ୍ରମିକମାନେ ବିଭିନ୍ନ ରିଲିଫ୍ ଆଶ୍ରୟ ସ୍ଥଳୀରେ ରହିଛନ୍ତି କରୋନା ଭତାଣ୍ର ବ୍ୟାପିବାକୃ ରୋକିବା ସକାଶେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଛି କଂଗ୍ରେସ ପ୍ରେସିଡେଣ୍ଟ କଂଗ୍ରେସ ସଭାପତି ସୋନିଆ ଗାନ୍ଧି କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଭୂତାଣୁର ମୁକାବିଲା ପାଇଁ ଡାକ୍ତର ନର୍ସ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଲାଗି ଯଥେଷ୍ଟ ସାହାଯ୍ୟ ଓ ସମର୍ଥନର ଆବଶ୍ୟକତା ରହିଛି

ସେ କହିଛନ୍ତି ଦେଶ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଦେଖାଦେଇଛି ତେବେ ଦେଶର ଜନସାଧାରଣଙ୍କୁ ସଂକଳ୍ପବଦ୍ଧ ହୋଇ ଏହାର ସମ୍ମୁଖୀନ ହେବାକୁ ପଡ଼ିବ ଏହି ଅବସରରେ ଉଦ୍ବୋଧନ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ କଂଗ୍ରେସ ପାର୍ଟି ଦେଶବାସୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି କୋଭିଡ୍ ନାଇଷ୍ଟିନର ବିପଦ ବୟୋଜ୍ୟେଷ ବ୍ୟକ୍ତି ଫୁସଫୁସ୍ ରୋଗରେ ଆକ୍ରାନ୍ତ ବ୍ୟକ୍ତି ମଧୁମେହ ରୋଗୀ ଓ ହୃଦ୍ରୋଗୀମାନଙ୍କ ପାଇଁ ଯଥେଷ୍ଟ ଅଧିକ ଏହିଭଳି ଲୋକମାନଙ୍କର ସଠିକ୍ ଯତ୍ନ ନେବା ସକାଶେ ସମସ୍ତ ରାଜ୍ୟ ସରକାରମାନେ ସ୍ୱତନ୍ତ ନିର୍ଦ୍ଦେଶାବଳୀ ଜାରି କରିବା ଉଚିତ ବୋଲି ଶ୍ରୀ ଗାନ୍ଧି କହିଚ୍ଛନ୍ତି

ସେ କହିଛନ୍ତି ବହୁ ବିକାଶମ୍ୟଖୀ ଦେଶ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକୁ ଲାଗୁ କରିବା ପାଇଁ ସଂଗ୍ରାମ ଚଳାଇଛନ୍ତି ସେହିଭଳି ଦେଶଗୁଡ଼ିକ ଲାଗି ରଣ କ୍ଷେତ୍ରରେ ରିହାତି ଅତ୍ୟନ୍ତ ଅପରିହାର୍ଯ୍ୟ କାରଣ ସେମାନଙ୍କୁ ସେମାନଙ୍କର ଲୋକମାନଙ୍କର ସ୍ରରକ୍ଷା କରିବାକୁ ହେବ ଓ ଅର୍ଥନୀତିକୁ ବଞ୍ଚାଇବାକୁ ପଡ଼ିବ ଏଭଳି ବିକାଶମ୍ବଖୀ ଦେଶଗୁଡ଼ିକ ପାଇଁ ରଣ କ୍ଷେତ୍ରରେ ରିହାତି ପ୍ରଦାନ ଲାଗି ସେ ଉଭୟ ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିକୁ ଅନୁରୋଧ କରିଛନ୍ତି ଡକ୍ଟର ଟେଡ୍ରସ୍ କହିଛନ୍ତି ସେ ବିଶ୍ୱର ବିଭିନ୍ନ ଦେଶର ସରକାରମାନଙ୍କୁ ସାମାଜିକ କଲ୍ୟାଣ ପଦକ୍ଷେପମାନ ଗ୍ରହଣ କରିବା ଓ ଗରିବ ଲୋକମାନେ ଯେଭଳି ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ତାହା ନିଶ୍ଚିତ କରିବାକୁ କହିଛନ୍ତି

କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ମାଳଦୀପକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହି ଔଷଧପତ୍ରଗୁଡ଼ିକୁ ପଠାଯାଇଛି ସେହି ଔଷଧପତ୍ରଗୁଡ଼ିକୁ ବିଭିନ୍ନ ସହରରୁ ସଂଗ୍ରହ କରାଯାଇ ଭାରତୀୟ ବିମାନ ବାହିନୀର ଏକ ହରକ୍ୟୁଲସ୍ ବିମାନ ଯୋଗେ ମାଳଦୀପକୁ ପଠାଯାଇଛି ପୂର୍ବର୍ତ୍ତ ଭାରତ ଅତ୍ୟବଶ୍ୟକ ଔଷଧପତ୍ର ସହ ଏକ ଡାକ୍ତରୀ ଦଳକୁ ମାଳଦୀପ ପଠାଇଥିଲା ଏହାଛଡ଼ା ସେଠାକୁ ଅତ୍ୟାବଶ୍ୟକୀ ଖାଦ୍ୟଶସ୍ୟ ଓ ଖାଦ୍ୟପଦାର୍ଥ ମଧ୍ୟ ପଠାଯାଇଛି